ଏନେଇ ସେମାନେ କିଲ୍ଲା ପ୍ରଶାସନିକ ଅଧିକାରୀ ସେବାୟତ ନିଯୋଗ ଏବଂ ବିଭିନ୍ ପକ୍ଷଙ୍କ ସହ ଆଲୋଚନା କରିବେ

ଭୁଲ୍ବଶତଃ ଯେଉଁ କର୍ମଚାରୀ ଅଧିକ ଜରିମାନା ଆଦାୟ କରିବେ ସେମାନଙ୍କଠାରୁ ଦୁଇଗୁଣା ଅର୍ଥ ଆଦାୟ କରାଯିବ ଅଯଥାରେ ଗାଡ଼ିଚାଳକମାନଙ୍କୁ ହଇରାଣ ନ କରିବାକୁ ସେ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଏଶିକି ମଦ୍ୟପାନ କରି ଗାଡ଼ିଚାଳନା କଲେ ଗିରଫ ହେବେ ଗାଡ଼ି ଚାଳକ ଏନେଇ ଆକି ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଡକ୍ର ବିଜୟ କୁମାର ଶର୍ମା ଏକ ସର୍କୁଲାର କାରି କରିଛନ୍ତି

ଦିଲ୍ଲୀରୁ ଫେରିବା ପରେ ସେମାନେ କଟକ ବଡ଼ ଡାକ୍ତରଖାନାରେ ରହିବେ

ସେମାନଙ୍କୁ ଆଶିବା ପାଇଁ ଏସ୍ସିବିର ଦୁଇ ଡାକ୍ତର ଗତକାଲି ଦିଲ୍ଲୀର ଏମ୍ସ୍ରେ ପହଞ୍ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି

ଏଥପାଇଁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି

ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କେତେକ ଅଞ୍ଞଳରେ ରକ୍ଷା ଖାଦ୍ୟ ଯୋଗାଇ ଦେବାପାଇଁ ବ୍ୟବସ୍ଥା କରାଯାଉଛି